ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ଏହାର ଉଦ୍ଘାଟନ କରିବେ ସମ୍ମିଳନୀରେ ଯୋଗ ଦେଉଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍କ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି 'ନିରନ୍ତର ସହଯୋଗ ଏବଂ ସମସ୍ତଙ୍କ ପାଇଁ ସୁରକ୍ଷିତ ଶକ୍ତିର ଉପଲହ୍ଧତା' ଶ୍ରୀ ପ୍ରଧାନ କହିଛନ୍ତି ପ୍ରତ୍ୟେକ ପରିବାରକୁ ରନ୍ଧନ ଗ୍ୟାସ ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ସେ କହିଛନ୍ତି ପ୍ରତ୍ୟେକ ଦେଶ ସହଯୋଗ ଭିଭିରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ପଦକ୍ଷେପ ନେବା ଆବଶ୍ୟକ

ସୁଲଭ ସ୍ୱଚ୍ଚ ଇନ୍ଧନ ଯୋଗାଣ ସମ୍ପର୍କିତ ବିଭିନ୍ନ ଉତ୍ସ ବିଷୟରେ ମଧ୍ୟ ଏଥିରେ ଆଲୋଚନା କରାଯିବ

ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଶ୍ରୀଲ ପ୍ରଭୂପାଦଙ୍କଠାରେ ପୁଷ୍ପାର୍ଘ୍ୟ ପ୍ରଦାନ କରିବେ ଅକ୍ଷୟପାତ୍ର ଫାଉଶ୍ଡେସନ ମଧ୍ୟାହୁ ଭୋଜନ ଯୋଜନାରେ ଏକ ପ୍ରମୁଖ ଅଂଶୀଦାରଭାବେ କାର୍ଯ୍ୟ କରୁଛି

ଏହି ପ୍ରତିଷ୍ଠାନ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛି ଏବଂ ପିଲାମାନଙ୍କୁ ଉନ୍ନତମାନର ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇ ଆସୁଛି ଗତବର୍ଷ ଅକ୍ଟୋବର ମାସରେ ସେଲ୍ଫ୍ ଫର ସୋସାଇଟି ଆପ୍ ପ୍ରବର୍ତ୍ତନ କାଳରେ ପ୍ରଧାନମନ୍ତୀ ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ସଂପର୍କରେ ସ୍ବଚନା ଦେଇଥିଲେ ଏହାକୁ ସେ ଏକ ସାମାଜିକ ଷ୍ଟାର୍ଟ ଅପ୍ ବୋଲି କହିବା ସହ ସ୍କୁଲ୍ ପିଲାଙ୍କୁ ଖାଦ୍ୟ ଯୋଗାଣରେ ଏହା କିପରି ଏକ ଆନ୍ଦୋଳନରେ ପରିଣତ ହୋଇଛି ସେ ସଂପର୍କରେ ସୂଚନା ଦେଇଥିଲେ ହର୍ଷବର୍ଦ୍ଧନ କେନ୍ଦ୍ର ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ଜଳବାୟୁର ପରିବର୍ତ୍ତନ ଏବଂ ବିଶ୍ୱର ତାପାୟନ ବୃଦ୍ଧି ଯୋଗୁଁ ଯେଉଁ ବିପଦ ସୃଷ୍ଟି ହୋଇଛି ସେ ସଂପର୍କରେ ସାରା ପୃଥିବୀବାସୀ ଅବଗତ ବିଶ୍ୱ ତାପାୟନ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଉପରେ ଗତକାଲି ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସେ କହିଛନ୍ତି ଏହି ବିପଦର ମୁକାବିଲା କରିବା ପାଇଁ ପରିବେଶର ସୁରକ୍ଷା ତଥା ସବୁଜିମା ସୃଷ୍ଟି ଉପରେ ସମସ୍ତେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ଗତବର୍ଷ ଏହି ପରିପ୍ରେକ୍ଷୀରେ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଗ୍ରୀନ୍ ଗୁଡ୍ ଡିଡ୍ସ୍ ଅଭିଯାନ ସଂପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଏହାର ଲକ୍ଷ୍ୟ ହେଲା ପରିବେଶର ସୁରକ୍ଷା ଓ ମଣିଷ ଓ ଜୀବଜଗତ ପାଇଁ ଏକ ଉତ୍ତମ ବାତାବରଣ ସୃଷ୍ଟି କରିବା

ପରିବେଶ ପ୍ରତି ଏବେ ଯେଉଁ ବିପଦ ସୃଷ୍ଟି ହୋଇଛି ଭାରତ ତାହାର ସମାଧାନ ପାଇଁ ଉପାୟ ବାହାର କରିପାରିବ ବୋଲି ବିଶ୍ୱ ସମୁଦାୟର ବିଶ୍ୱାସ ରହିଛି ତେଣୁ ସେ ଦିଗରେ ଭାରତକୁ ନେତୃତ୍ୱ ନେବାକୁ ପଡ଼ିବ ଏବଂ ଏଥିରେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ଇସି ଇଲେକ୍ଟ୍ରୋରାଲ୍ ରୋଲ୍ ଭୋଟର ତାଲିକା ସଂପର୍କରେ ଯେଉଁସବୁ ବିଭ୍ରାନ୍ତିକର ଟେଲିଫୋନ୍ ଲୋକଙ୍କ ପାଖକୁ ଆସୁଛି ତା' ପଛରେ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନ ଦିଲ୍ଲୀ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବସାଧାରଣଙ୍କୁ ସତର୍କ କରାଇ କହିଛନ୍ତି ଯେ ଭୋଟର ତାଲିକାରୁ ନାମ ବାଦ୍ ପଡ଼ିଥିବା ନେଇ ଲୋକଙ୍କ ପାଖକୁ କିଛି ବିଭ୍ରାନ୍ତିକର ଟେଲିଫୋନ୍ ଆସୁଥିବାର ଖବର ମିଳିଛି ଏଥିରେ କୌଣସି ସତ୍ୟତା ନାହିଁ କିଛି ଅସାଧୁ ଲୋକ ଜାଣିଶୁଣି ଏଭଳି କରୁଛନ୍ତି

ସେଠାରୁ ଏହାକୁ ଚଣ୍ଡୀଗଡ଼ ନିଆଯିବ ବୋଙ୍ଗ କମ୍ପାନି ଚିନୁକ୍ ହେଲିକପ୍ଟର ତିଆରି କରୁଛି

ଶ୍ରୀ ଧାନୋଆ ସେ ଦେଶର ତିନି ସେନାର ମୁଖ୍ୟଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ

ଶ୍ରୀ ଧାନୋଆଙ୍କର ଗସ୍ତ ଦ୍ୱାରା ଦୁଇଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇବ ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ସିବିଆଇ କୁମାର ସିବିଆଇ ଅଧିକାରୀମାନେ ଆଜି ତୃତୀୟ ଦିନ ପାଇଁ ସିଙ୍ଗଠାରେ କଲିକତା ପୁଲିସ୍ କମିଶନର ରାଜୀବ କୁମାର ଏବଂ ପୂର୍ବତନ ତୃଶମୂଳ କଂଗ୍ରେସ ଏମ୍ପି କୁନାଳ ଘୋଷଙ୍କୁ ପଚରାଉଚରା କରିବେ ଗତକାଲି ଏହି ଦୁଇଜଣଙ୍କୁ ମୁହାଁମୁହିଁ ବସାଇ ସିବିଆଇ ପକ୍ଷରୁ ଜେରା କରାଯାଇଥିଲା ସାରଦା ଓ ରୋଜ୍ଭ୍ୟାଲି ଚିଟ୍ଫଣ୍ଡ୍ ମାମଲାରେ ଏହି ଦୁଇଜଣଙ୍କର ସଂପୃକ୍ତି ନେଇ ସେମାନଙ୍କୁ ପ୍ରଶ୍ନ କରାଯାଇଥିଲା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏହି ଜେରା ଚାଲିଛି ଏଠାରେ ସୂଚନାଯୋଗ୍ୟ ଯେ ସାରଦା ଚିଟ୍ଫଶ୍ଡ ଠକେଇର ତଦନ୍ତ ଦାୟିତ୍ୱ ଶ୍ରୀ କୁମାରଙ୍କ ନେତୃତ୍ୱରେ ଗଠିତ ଏସ୍ଆଇଟି ଦ୍ୱାରା କରାଯାଇଥିଲା ରାଜନୈତିକ ଚାପରେ ସେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଥିଲା ୟୁପି ଏସ୍ଆଇଟି ଉତ୍ତରପ୍ରଦେଶ ସରକାର ରାଜ୍ୟର ସାହାରନ୍ପୁର ଓ କୁଶିନଗର ଜିଲ୍ଲାରେ ଘଟିଥିବା ବିଷାକ୍ତ ମଦମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ବା ଏସ୍ଆଇଟି ଗଠନ କରିଛନ୍ତି ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ରେଳବାଇ ଏଡିଜି ସଂଜୟ ସିଂହଲ ଏହି ଦଳର ନେତୃତ୍ୱ ନେବେ

ଏହି ମଦମୃତ୍ୟୁର କାରଣ ନିର୍ଦ୍ଧାରଣ ଛଡ଼ା ଏହା ପଛରେ ସଂପୃକ୍ତ ଗୋଷୀ ଓ ବିଷାକ୍ତ ମଦ କାରବାର ପଛରେ ଥିବା ଷଡ଼ଯନ୍ତ୍ରର ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶ ଦେଇଛନ୍ତି ଏଭଳି ଘଟଣା ପାଇଁ ପୁଲିସ୍ ଅବକାରୀ ବିଭାଗ ଏବଂ ଅନ୍ୟ ଯେଉଁସବୁ ସରକାରୀ କର୍ମଚାରୀ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଇତିମଧ୍ୟରେ ରାଜ୍ୟ ସରକାର ମଦମୃତ୍ୟୁ ଘଟିଥିବା ଦୁଇ ଜିଲ୍ଲାର ସର୍କଲ୍ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି

ୟୁଏସ୍ ଆଫଗାନ୍ ଆଫଗାନିସ୍ଥାନରେ ଶାନ୍ତି ପ୍ରତିଷ୍ଠା ପାଇଁ ସବୁ ପକ୍ଷଙ୍କୁ ରାଜି କରାଇବା ଉଦ୍ଦେଶ୍ୟରେ ଆମେରିକାର ଜଣେ ବରିଷ୍ଣ କୁଟନୀତିଜ୍ଞ ଜଲ୍ମେ ଖଲିଲ୍ ଜାଦ୍ ଷଡ଼ରାଷ୍ଟ୍ରୀୟ ଗସ୍ତରେ ବାହାରିଛନ୍ତି ଆଫଗାନିସ୍ଥାନରେ ରାଷ୍ଟ୍ରଦୂତ ଭାବେ କାମ କରିଥିବା ଖଲିଲ୍ ଜାଦ୍ ବେଲ୍ଜିୟମ୍ ଜର୍ମାନୀ ତୁର୍କୀ କତାର ଆଫଗାନିସ୍ଥାନ ଓ ପାକିସ୍ତାନ ଗସ୍ତ କରିବେ ସବୁ ପକ୍ଷଙ୍କ ସହଯୋଗରେ ଆଫଗାନିସ୍ଥାନରେ କିପରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ସେଥିପାଇଁ ଏହି ପ୍ରତିନିଧି ଦଳ ଉଦ୍ୟମ କରିବ

ପୂର୍ବ ସିରିଆର କେତେକ ଅଞ୍ଚଳରେ ଏହି ଆତଙ୍କବାଦୀ ସଂଗଠନ ସକ୍ରିୟ ରହିବା ସହ କିଛି ଅଞ୍ଚଳ ନିଜ ଅକ୍ତିଆରରେ ରଖିଥିଲା ଆମେରିକା ସହାୟତାରେ ସିରିଆର ସରକାରୀ ସୈନ୍ୟମାନେ ଏହି ଅଞ୍ଚଳ ଉପରେ ପ୍ରଚଣ୍ଡ ଆକ୍ମଣ କରି ବିଦ୍ରୋହୀମାନଙ୍କୁ ସେଠାରୁ ହଟାଇବାରେ ସକ୍ଷମ ହୋଇଛନ୍ତି ବାଘୋଜ୍ ଅଞ୍ଚଳରୁ ଏହି ବିଦ୍ରୋହୀମାନଙ୍କୁ ହଟାଇବା ପାଇଁ ସିରିଆ ସେନାକୁ ବିଶେଷ ପରିଶ୍ରମ କରିବାକୁ ପଡ଼ିଥିଲା

ସେଠାରେ ଏବେ ମଧ୍ୟ ଲଢ଼େଇ କାରି ରହିଛି ହିମାଚଳ ସ୍ନୋ ହିମାଚଳ ପ୍ରଦେଶରେ ଚଳିତ ସପ୍ତାହରେ ବର୍ଷା ଏବଂ ତୃଷାରପାତର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷର୍ ସତର୍କ କରାଇ ଦିଆଯାଇଛି ଆସନ୍ତା କାଲିଠାରୁ ଉଚ୍ଚ ପାହାଡ଼ିଆ ପାଦଦେଶରେ ବରଫପାତ ଆରମ୍ଭ ହେବା ସହ ପର୍ବତର ପାଦଦେଶରେ ବର୍ଷା ହେବାର ସମ୍ଭାବନା ରହିଛି ଏବେ ରାଜ୍ୟରେ ପ୍ରଚଣ୍ଡ ଥଣ୍ଡା ଅନୁଭୂତ ହେଉଛି

ମନାଲି ଓ କୁଫ୍ରି ଭଳି ପର୍ଯ୍ୟଟନସ୍ଥଳିରେ ତାପମାତ୍ରା ହିମାଙ୍କଠାରୁ ତଳେ ରହିଛି ଓମେନ୍ସ ଫୁଟ୍ବଲ୍ ଭୁବନେଶ୍ୱରଠାରେ ଖେଳାଯାଉଥିବା ମହିଳା ଗୋଲ୍ଡ କପ୍ ଆନ୍ତର୍ଜାତିକ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ୍ର ଫାଇନାଲ୍ରେ ଭାରତ ଏବଂ ନେପାଳ ମଧ୍ୟରେ ଆକି ଦ୍ୱିତୀୟ ରାଉଣ୍ଡ୍ ରବିନ୍ ମ୍ୟାଚ୍ ଖେଳାଯିବ